ରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ଥୁତ ରହିବାକୁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି ଗ୍ରାମପଂଚାୟତସ୍ତରରେ ଏଥିପାଇଁ ଅଧିକ ସୁବିଧା ସୁଯୋଗର ବିକାଶ ଉପରେ ମୁଖ୍ୟମନ୍ତୀ ଗୁରୁତ୍ୱାରୋପ କରିଛନ୍ତି

ତେବେ ଗତ କିଛିଦିନ ଧରି ଏହି ଜିଲ୍ଲାରୁ କରୋନାର କୌଣସି ମାମଲା ସାମ୍ନାକୁ ଆସିନାହି

ସେହିଭଳି ସାନିଟାଇଜେସନ ବାବଦରେ ମଧ୍ଧ ଆବଶ୍ୟକୀୟ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ଏହି ସମସ୍ତ ଖର୍ଚ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଷ୍ଟିର୍ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି

ସମଗ୍ର ରାଜ୍ୟ ଏହି ମହାନ ଆତୁ

ମଧୁବାରିଷ୍ଟର ନାମରେ ମଧ୍ୟ ସିଏ ପ୍ରତ୍ୟେକ ଓଡ଼ିଆ ପାଖରେ ପରିଚିତ